ଆଜି କାପାନ୍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଶ୍ରୀ ମୋଦି ତ୍ରୟୋଦଶ ଭାରତ ଜାପାନ ବାର୍ଷିକ ଶିଖର ବୈଠକରେ ଯୋଗ ଦେବେ

ପିଏମ୍ ଜାପାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ବିଶ୍ୱରେ ସବୁଠୁ ଆକର୍ଷଣୀୟ ପୁଞ୍ଜିନିବେଶ କେନ୍ଦ୍ର ହୋଇପାରିଛି ଜାପାନକୁ ତାଙ୍କ ସରକାରୀ ଗସ୍ତର ଆଜି ପ୍ରଥମ ଦିନରେ ଶ୍ରୀ ମୋଦି ବ୍ୟାବସାୟିକ ଆଲୋଚନା ଚକ୍ର ମେକ୍ ଇନ୍ ଇଣ୍ଡିଆ ଡିକିଟାଲ୍ ଭାଗିଦାରୀ ଓ ଆଫ୍ରିକାରେ ଭାରତ ଜାପାନ ଭାଗିଦାରୀରେ ଉଦ୍ବୋଧନ ଦେଇଛନ୍ତି

କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ ସ୍ଥାନୀୟ ପ୍ରଶାସନଗୁଡ଼ିକ ସହ ମିଶି କାର୍ଯ୍ୟ କରୁଥିବାରୁ ଭାରତରେ ବ୍ୟାବସାୟିକ ପରିବେଶରେ ଆହରି ଉନ୍ତି ଘଟିବା ବିଷୟ ସେ ଦୂଢ଼ ମତ ପୋଷଣ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ କେବଳ ଜାପାନର ବଡ଼ ବଡ଼ ଉଦ୍ୟୋଗକ୍ର ଭାରତରେ ସେମାନଙ୍କର ଶିଳ୍ପ ସ୍ଥାପନ ପାଇଁ ଆମନ୍ତ୍ରଣ କରୁଛି ତାହା ନୁହେଁ ଏହା ମଧ୍ୟମ କ୍ଷୁଦ୍ର ଓ ଛୋଟ ଶିଚ୍ଚଗୁଡ଼ିକୁ ମଧ୍ୟ ଆମନ୍ତ୍ରଣ କରୁଛି ଭାରତର ଯୁବ ପ୍ରତିଭା କାପାନ୍ର ଶିଳ୍ପଗୁଡ଼ିକରେ କାର୍ଯ୍ୟ କରିବାପାଇଁ ଅତ୍ୟନ୍ତ ଆଗ୍ରହୀ ଯାହା ଦୁଇ ଦେଶର ସାମ୍ରହିକ ସ୍ୱାର୍ଥ ସାଧନ କରିବ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଭାରତର ସଫ୍ଟୱେୟାର୍ ଜାପାନ୍ ହାର୍ଡ଼ଓ୍ୱେୟାର ସହ ହାତ ମିଳାଇ ଏକ ମଜବୁତ୍ ମେଣ୍ଟ ଗଠନ କରିପାରିବ ଭାରତରେ ବିଶ୍ୱସ୍ତରୀୟ ମୌଳିକଢାଞ୍ଚାର ଦ୍ରତ ବିକାଶ ଘଟି ଏକ ଉତ୍ତମ ବାତାବରଣ ସୂଷ୍ଟି ହୋଇପାରିଥିବାର ସେ ଦର୍ଶାଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ସାଗରମାଳା ବନ୍ଦର ଓ ବିମାନ ବନ୍ଦର ସ୍କାର୍ଟ ସହର ଅଧିକ ମେଟ୍ରୋ ରେଳ ଓ ହାଇସ୍କିଡ୍ କରିଡର୍ ପ୍ରକନ୍ଧ ଅନ୍ତର୍ଦେଶୀୟ ଜଳପଥ ଓ ପ୍ରଦୂଷଣମୁକ୍ତ ଶକ୍ତି ମଧ୍ୟ ପୁଞ୍ଜିନିବେଶର ଅନ୍ୟାନ୍ୟ କ୍ଷେତ୍ର ମଧ୍ୟରେ ଅନ୍ତର୍ଭୁକ୍ତ ଶ୍ରୀ ମୋଦି କହିଛନ୍ତି ଭାରତ ଓ ଜାପାନ୍ ଦ୍ୱିପକ୍ଷୀୟ ସମ୍ପର୍କ ସମେତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ଦକ୍ଷିଣ ଏସିଆ ଓ ଆଫ୍ରିକା ଅଞ୍ଚଳ ସହ ସହଯୋଗ ବୃଦ୍ଧି କରିବାକୁ ଆଗ୍ରହୀ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନରେ ଟୋକିଓରେ ଭାରତ ଜାପାନ୍ ତ୍ରୟୋଦଶ ଦ୍ୱିପକ୍ଷୀୟ ବାର୍ଷିକ ଶିଖର ବୈଠକରେ ଯୋଗ ଦେବେ ସ୍ୱଷମା ଭିଜିଟ୍ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଉପସାଗରୀୟ ଅଞ୍ଚଳ ସହ ଭାରତର ସମ୍ପର୍କ ବୃଦ୍ଧି ଲକ୍ଷ୍ୟରେ ଗତକାଲି ଯାଇ ଦୋହାରେ ପହଞ୍ଚିଛନ୍ତି ସେ କତାର ଅମୀର ଶେଖ୍ ତାମିମ୍ ବିନ୍ ହମାଦ୍ ଅଲ୍ ଥାନିଙ୍କୁ ସାକ୍ଷାତ୍ କରିବେ ସେ କତାର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଶେଖ୍ ମହଞ୍ମଦ ବିନ୍ ଅବଦୁଲ୍ଲା ରେହମାନ୍ ଅଲ୍ ଥାନିଙ୍କ ସହ ପ୍ରତିନିଧିମଣ୍ଡଳସ୍ତରୀୟ କଥାବାର୍ତ୍ତା କରିବେ ଶ୍ରୀମତୀ ସ୍ୱରାଜ କତାର୍ରେ ଥିବା ପ୍ରବାସୀ ଭାରତୀୟମାନଙ୍କୁ ଭେଟିବାର କାର୍ଯ୍ୟସ୍ଟଚୀ ରହିଛି

ସେ କ୍ରଏତ୍ ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଶେଖ୍ ସବାହ୍ ଅଲ୍ ଖଲିଦ୍ ଅଲ୍ ସବାହ୍କୁ ସାକ୍ଷାତ୍ କରିବେ ସେ ମଧ୍ୟ କୁଏତ୍ ଅମୀର ଶେଖ୍ ସବାହ ଅଲ୍ ଅହମ୍ମଦ ଅଲ୍ ଜବର୍ ଅଲ୍ ସବାହ୍କୁ ସାକ୍ଷାତ୍ କରିବେ ଓ ପ୍ରବାସୀ ଭାରତୀୟମାନଙ୍କ ସହ କତାବାର୍ତ୍ତା କରିବେ

ଏସ୍ସି ଅଯୋଧ୍ୟା ସୁପ୍ରିମ୍କୋର୍ଟ କହିଛନ୍ତି ରାମ ଜନ୍ମଭୂମି ବାବ୍ରି ମସ୍ଜିଦ୍ ବିବାଦ ମାମଲାରେ ହୋଇଥିବା ଦେୱାନୀ ଆବେଦନଗୁଡ଼ିକର ଆସନ୍ତାବର୍ଷ ଜାନୁୟାରୀ ମାସରେ ଏକ ଉପଯୁକ୍ତ ଖଣ୍ଡପୀଠଙ୍କ ସମ୍ମୁଖରେ ତାଲିକାଭୁକ୍ତ ହେବ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍ ଏସ୍କେ କୌଲ ଏବଂ କେ ଏମ୍ ଯୋଶେଫ୍ଙ୍କ ଖଣ୍ଡପୀଠ ଏହା ଜଣାଇଛନ୍ତି

ଏହାର ଶ୍ରଣାଶିପାଇଁ ଏକ ଉପଯ୍ୟକ୍ତ ଖଣ୍ଡପୀଠ ଦିନ ଧାର୍ଯ୍ୟ କରିବେ

ଏସ୍ସି ଗୋରେଗାଓଁ କେସ୍ କୋରେଗାଓଁ ଭୀମା ହିଂସା ମାମଲାରେ ଅଭିଯୋଗ ପତ୍ର ଦାଖଲ ପାଇଁ ମହାରାଷ୍ଟ୍ର ପୁଲିସ୍କୁ ଅତିରିକ୍ତ ସମୟ ଦେବାକୁ ମନା କରି ବୟେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ସୁପ୍ରିମ୍କୋର୍ଟ ସ୍ଥଗିତାଦେଶ ଲାଗୁ କରିଛନ୍ତି ଭୀମା କୋରେଗାଓଁ ହିଂସା ମାମଲାରେ କିଛି ସମାଜସେବୀଙ୍କ ବିରୁଦ୍ଧରେ ପୁଲିସ୍ ତାହାର ତଦନ୍ତ ରିପୋର୍ଟ ଦାଖଲ କରିବାପାଇଁ ଅଧିକ ସମୟ ପ୍ରଦାନ କରି ନିମୁ ଅଦାଲତ ଦେଇଥିବା ରାୟକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଥିଲେ ମହାରାଷ୍ଟ୍ର ସରକାରଙ୍କ ଆବେଦନକୁ ବିଚାରକୁ ନେଇ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଲାଗୁ କରି ସମାଜସେବୀମାନଙ୍କୁ ନୋଟିସ୍ ଜାରି କରିଥିଲେ ପୂର୍ବରୁ ସୁପ୍ରିମ୍କୋର୍ଟ ପାଞ୍ଚ ଜଣ ସମାଜସେବୀଙ୍କ ଗିରଫ ଘଟଣାରେ ହସ୍ତକ୍ଷେପ କରିବାକୁ ମନାକରି ସେମାନଙ୍କ ଗିରଫ ଉପରେ ଏସ୍ଆଇଟି ଗଠନ କରିବାକୁ ପ୍ରତ୍ୟାଖ୍ୟାନ କରିଥିଲେ ପୁଣେ ପୁଲିସ୍ ଗତ ଜୁନ୍ ମାସରେ ମାଓବାଦୀମାନଙ୍କ ସହ ସମ୍ପର୍କ ପାଇଁ ବେଆଇନ କାର୍ଯ୍ୟକଳାପ ଆଇନ ଅଧୀନରେ ସେମାନଙ୍କୁ ଗିରଫ କରିଥିଲା

ଆସନ୍ତା ମାସରେ ଦୁଇଟି ପର୍ଯ୍ୟାୟରେ ସେଠାରେ ମତଦାନ ହେବ ଗୌହାଟୀ ଏଚ୍ସି ସିଜେ ଜଷ୍ଟିସ୍ ଏଏସ୍ ବୋପାନ୍ନା ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଆସାମ ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖି ତାଙ୍କୁ ରାଜଭବନରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନ୍ୱାଲ୍ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ ପ୍ରେସିଡେଣ୍ଟ ଏଚ୍ପି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଆଜିଠାରୁ ହିମାଚଳ ପ୍ରଦେଶକୁ ଦୁଇଦିନ ଗସ୍ତରେ ଯିବେ କଙ୍ଗଡ଼ାସ୍ଥିତ ଡକୁର ରାଜେନ୍ଦ୍ର ପ୍ରସାଦ ସରକାର ଭେଷକ ମହାବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉହବରେ ଶ୍ରୀ କୋବିନ୍ଦ୍ ଯୋଗଦେବେ

ଏକ ଦୂର୍ନୀତିମୁକ୍ତ ସମାଜର ଗଠନପାଇଁ ସର୍ବସାଧାରଣଙ୍କ ଜୀବନରେ ସଚ୍ଚୋଟତା ଓ ସାଧୁତାର ବିକାଶ ଏହାର ମୂଳଲକ୍ଷ୍ୟ ଚଳିତ ବର୍ଷର ଶୀର୍ଷକ ହେଉଛି ଦୁର୍ନୀତି ଦୂରୀକରଣ ଏକ ନବଭାରତର ଗଠନ ବିଭିନ୍ନ ମନ୍ତ୍ରଣାଳୟ କାର୍ଯ୍ୟାଳୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ୟାଙ୍କ୍ ଓ ଅନ୍ୟ ସଙ୍ଗଠନର କର୍ମଚାରୀମାନେ ସଙ୍କଚ୍ଚ ନେବା ସହ ଏହି ସପ୍ତାହ ପାଳନ ଆରମ୍ଭ ହେଉଛି ଏହି ସମୟ ମଧ୍ୟରେ ଦୁର୍ନୀତି ବିରୁଦ୍ଧରେ ସଚେତନତା ସୃଷ୍ଟି ପାଇଁ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯିବ

ଇଣ୍ଡୋନେସିଆ ଦୁର୍ବିପାକ ଏଜେନ୍ସି ବିମାନର ଭଗ୍ରାବଶେଷ ବ୍ୟାଗ୍ ଓ ଭାଙ୍ଗିରୁଜି ଯାଇଥିବା ସ୍କାର୍ଟଫୋନ୍ ପ୍ରଭୂତିର ଫଟୋ ପୋଷ୍ଟ କରିଛି ଇଣ୍ଡୋନେସିଆ ଟେଲିଭିଜନ୍ ପାଙ୍ଗ୍କଲ୍ ପିନାଗ୍ ବିମାନ ବନ୍ଦର ବାହାରେ ଅପେକ୍ଷାରତ ଲୋକମାନଙ୍କର ଚିତ୍ର ପ୍ରଦର୍ଶନ କରିଛି ଲାୟନ୍ ଏୟାର୍ ଇଣ୍ଡୋନେସିଆର ସବୁଠୁ ନୂଆ ତଥା ବୃହତ୍ତମ ବିମାନ ଚଳାଚଳ ସଂସ୍ଥା ଏହାର ବହୁସଂଖ୍ୟାରେ ଦେଶୀୟ ଓ ଆନ୍ତର୍ଜାତିକ ବିମାନ ଚଳାଚଳ କରୁଛି

ରାଷ୍ଟ୍ରପତି ନିର୍ବାଚନରେ ନିରଙ୍କୁଶ ବିଜୟ ହାସଲ କରିଛନ୍ତି

ଶ୍ରୀ ବୋଲସୋନାରୋ ଆସନ୍ତା ଜାନୁୟାରୀ ପହିଲାରେ ଶପଥ ନେବେ ଓଡ଼ିଶା ୱେଦର ଉତ୍ତର ପଣ୍ଟିମ ବଙ୍ଗୋପସାଗରରେ ଆଜି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ଏହାର ପ୍ରଭାବରେ ଉପକୃଳ ଓଡ଼ିଶାରେ ଆସନ୍ତାକାଲି ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି ମସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାପାଇଁ ପରାମର୍ଶ ଦିଆଯାଇଛି ହକି ଗତରାତିରେ ଓମାନ୍ର ମସ୍କାଟ୍ରେ ଅନୁଷ୍ଠିତ ଏସୀୟ ଚାମ୍ପିୟନ୍ସ ଟ୍ଫିର ପୁର୍ଷ ହକିରେ ଉଭୟ ଭାରତ ଓ ପାକିସ୍ତାନ ମିଳିତ ଭାବେ ବିଜୟୀ ଘୋଷିତ ହୋଇଛନ୍ତି ଭୀଷଣ ବର୍ଷା ଯୋଗୁଁ ମ୍ୟାଚ୍ ଖେଳାଯାଇ ନ ପାରିବାର୍ତ ଟ୍ରର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଉଭୟ ଦଳକୁ ବିଜୟୀ ଘୋଷିତ କରିଥିଲେ ପଡ଼ିଆରେ ପାଣି କମିଯିବାରୁ ଉଭୟ ଟିମ୍ର କୋଚ୍ମାନଙ୍କ ସହ ଆଲୋଚନା ପରେ ଦୁଇ ଦଳଙ୍କୁ ବିଜୟୀ ଘୋଷଣା କରାଯିବାପାଇଁ ନିଷ୍ପଭି ନିଆଯାଇଥିଲା କିକେଟ୍ ଭାରତ ଓ ୱେଷ୍ଟ୍ରଣ୍ଣିକ୍ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ କ୍ରିକେଟ୍ ସିରିକ୍ର ଚତ୍ରୁର୍ଥ ମ୍ୟାଚ୍ ଏବେ ମୁମ୍ବାଇର ସିସିଆଇ ଷ୍ଟାଡିୟମ୍ରେ ଖେଳାଯାଉଛି